ପିଏମ୍ ଫାର୍ମର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ନୂଆ କୃଷିନୀତି ସେମାନଙ୍କର ବିକାଶ ଲାଗି ପ୍ରଣୟନ କରାଯାଇଛି ଗତକାଲି ନିଜ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବାରଣାସୀଠାରେ ଉଦ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଏହାଦ୍ୱାରା ଚାଷୀଙ୍କ ନିକ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବା କ୍ଷେତ୍ରରେ ସୁଯୋଗ ପ୍ରଦାନ ସହ ମଣ୍ଡି ବ୍ୟବସ୍ଥାର ସୁଦୂତ୍ୱୀକରଣ ହୋଇପାରିବ କୃଷିକ୍ଷେତ୍ରରେ ନୃତନ ସଂସ୍କାର ମାଧ୍ୟମରେ କୃଷକମାନଙ୍କୁ ଆଇନଗତ ସୁରକ୍ଷା ମିଳିବା ସହ ସେମାନଙ୍କର ସୁବିଧା ନିମନ୍ତେ ନୂତନ ସୁଯୋଗ ମଧ୍ୟ ଉପଲହ୍ଧ କରାଯାଇପାରିଛି ଯଦି କେହି ପୁରୁଣା ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେ ତାହା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ଉଦ୍ଦେଶ୍ୟରେ ଏନ୍ଡିଏ ସରକାର କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ପୂର୍ବରୁ କ୍ଷୁଦ୍ର ଚାଷୀମାନେ ନିଜର ଉତ୍ପାଦ ଦ୍ରବ୍ୟକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ସମର୍ଥ ହେଉ ନ ଥିଲେ ମାତ୍ର ଏହି ନୃତନ ନୀତିଦ୍ୱାରା ସେମାନେ ନିଜ ଉତ୍ପାଦକୁ ଇଚ୍ଛା ଅନୁସାରେ ବଜାରରେ ବିକ୍ରି କରିପାରିବେ ଏବଂ ଏଦିଗରେ ଯେକୌଣସି ପ୍ରକାର ବେନିୟମ କାର୍ଯ୍ୟକୁ ରୋକାଯାଇପାରିବ ନୂଆ କୃଷି ଆଇନ୍ ସମ୍ପର୍କରେ ଭ୍ରମାତ୍କକ ତଥ୍ୟ ପ୍ରସାର କରାଯାଉଥିବା ଅଭିଯୋଗ କରି ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକ ସରକାରଙ୍କ ପ୍ରତ୍ୟେକଟି ସଂସ୍କାର କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି ଏଭଳିକି ଦେଶର ବିକାଶ ଲାଗି ସରକାରଙ୍କ ପ୍ରତ୍ୟେକଟି ପଦକ୍ଷେପକୁ ବିରୋଧ କରିବା ଏବଂ ଭ୍ରମାତ୍ଲକ ତଥ୍ୟ ପ୍ରସାର କରିବା ଏଶିକି ବିରୋଧୀ ଦଳଗୁଡ଼ିକର ଅଭ୍ୟାସରେ ପରିଣତ ହେଲାଶି ସେ କହିଛନ୍ତି ପୂର୍ବ ସରକାରଗୁଡ଼ିକ ଦ୍ୱାରା କୃଷକମାନଙ୍କୁ ଅବହେଳା କରାଯାଇଥିବାରୁ ସେମାନେ ନୂଆ କୃଷି ଆଇନ୍କୁ ବିଶ୍ୱାସକୁ ନେଇପାରୁ ନାହାନ୍ତି ସେ ଅଭିଯୋଗ କରିଛନ୍ତି ପୂର୍ବରୁ କୃଷକଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ୍ ଗୁଡ଼ିକର ଲାଭ କେବେବି ଗରିବ ଚାଷୀଙ୍କ ପାଖରେ ପହଞ୍ଚିପାରି ନାହିଁ ଏନ୍ଡିଏ ସରକାର ସବୁବେଳେ ନିଜର ପ୍ରତିଶ୍ରୁତିରକ୍ଷା କରିବାରେ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କୁ ଉନ୍ତମାନର ବିହନ ଜଳସେଚନ ବିକ୍ରିବଟା ସହ ବୀମା ସୁବିଧା ଯୋଗାଇ ଦେଇ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିବାରେ ଏନ୍ଡିଏ ସରକାର ସବୁବେଳେ ସାହାଯ୍ୟ କରିଆସୁଛି ଏନ୍ଡିଏ ସରକାର ଅନେକ ସମୟରେ ଚାଷୀମାନଙ୍କ ଉତ୍ପାଦକୁ ୟୁପିଏ ସରକାରଙ୍କ ସମୟରେ କିଣାଯାଇଥିବା ମୂଲ୍ୟରୁ ଯଥେଷ୍ଟ ଅଧିକ ଅର୍ଥ ଦେଇ ସଂଗ୍ରହ କରିଛନ୍ତି ସେହିଭଳି ୟୁରିଆ ବର୍ଷନ କ୍ଷେତ୍ରରେ ହୋଇଥିବା କଳାବଜାରୀକୁ ସରକାର ବନ୍ଦ୍ କରିବା ଦିଗରେ ନିଜର ପ୍ରତିଶ୍ରତି ରକ୍ଷା କରିବା ସହ ଚାଷୀମାନଙ୍କ ନିକଟରେ ଯଥେଷ୍ଟ ପରିମାଣର ୟୁରିଆ ପହଞ୍ଚାଇବାରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିସ୍ ଅନୁସାରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ଏପରିକି ଲକ୍ଡାଉନ୍ ସମୟରେ ମଧ୍ୟ ସରକାର ଚାଷୀମାନଙ୍କୁ ସାର ଯୋଗାଇ ଦେଇଛନ୍ତି ମଣ୍ଡିଗୁଡ଼ିକର ଆଧୁନିକୀକରଣ ଦିଗରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଚ୍ଛନ୍ତି

ଅମଳ ପରବର୍ତ୍ତୀ ପରିଚାଳନା ଭିଭି଼ମି ପାଇଁ ଉଦ୍ଦିଷ୍ଟ ପ୍ରକଚ୍ଚଗୁଡ଼ିକରେ ପୁଞ୍ଜି ବିନିଯୋଗ ନିମନ୍ତେ ଦୀର୍ଘକାଳୀନ ରଣ ପ୍ରଦାନ ବ୍ୟବସ୍ଥା ଦିଗରେ ଏହି ପାର୍ଷି ସହାୟକ ହେବ

ଏହି ଯୋଜନାରେ କୃଷକମାନେ ପାଣ୍ଡିର ବିନିଯୋଗ କରି ଉତ୍ତମ ଫସଲ ଉତ୍ପାଦନ ଏବଂ ବିପଣନ ସୁବିଧା ହାସଲ କରିପାରିବେ ଭିପି ଟେରରିଜିମ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ରାଷ୍ଟ୍ରନୀତିର ସାଧନସ୍ୱର୍ପ ସନ୍ତାସବାଦରୁ ଫାଇଦା ଉଠାଉଥିବା ଦେଶଗୁଡ଼ିକ ପାଇଁ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଶ୍ରୀ ନାଇଡ଼ୁ ସାଙ୍ଘାଇ ସହଯୋଗ ସଙ୍ଗଠନ ଏସ୍ସିଓର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସନ୍ତାସବାଦକୁ ଆଶ୍ରୟ ଓ ଆର୍ଥିକ ସହାୟତା ଦେଉଥିବା ନେଟ୍ୱାର୍କକୁ ସମାପ୍ତ କରିବାପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମାନ୍ୟତାପ୍ରାପ୍ତ ଆଇନ ଲାଗୁ କରିବାପାଇଁ ଆହ୍ବାନ ଦେଇଛନ୍ତି ସେ କହିଛନ୍ତି ଭାରତ ସବୁ ସ୍ତରରେ ଏହାର ନିନ୍ଦା କରେ

ଶ୍ରୀ ନାଇଡୁ କହିଛନ୍ତି ବିକାଶ ପାଇଁ ଶାନ୍ତି ଅତ୍ୟନ୍ତ ଜରୁରୀ ଅଟେ ସୀମାପାର୍ ଆତଙ୍କବାଦ ମାନବତାର ଦୃଢ଼ ବିରୋଧୀ ତେଣୁ ସମସ୍ତେ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏସ୍ସିଓକୁ ଆହୁରି ଶୀଖରକୁ ନେବାକୁ ଭାରତ ପ୍ରତିଶ୍ରତିବଦ୍ଧ ଏବଂ ଏ କ୍ଷେତ୍ରରେ ଯେକୌଣସି ଆହ୍ୱାନର ମୁକାବିଲା କରିବା ପାଇଁ ଭାରତ କେବେ ପଛକୁ ହଟିବ ନାହିଁ ଜେକେ ଇଲେକ୍ସନ୍ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ରାଜ୍ୟ ନିର୍ବାଚନ ଆୟୋଗ କେ କେ ଶର୍ମା କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ଡିଡିସି ନିର୍ବାଚନ ଏବଂ ପଞ୍ଚ ଓ ସରପଞ୍ଚ ପଦ ଲାଗି ଉପନିର୍ବାଚନ ଯେଭଳି ସୁରୁଖୁରୁରେ ତଥା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇପାରିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି

ପିଏମ୍ ଭାକ୍ସିନ୍ ଦେଶରେ କରୋନା ଟୀକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କର୍ତ୍ରିଥିବା ତିନୋଟି ଗୋଷ୍ଠୀ ସହ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚଆଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି ସେହି ଗୋଷ୍ଠୀଗ୍ରଡ଼ିକରେ ପ୍ରଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟଟିକାଲ୍ବ ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍ ଇ ଲିମିଟେଡ୍ ଏବଂ ଡକ୍ଟର ରେଡ୍ଭିଜ୍ ଲାବରେଟୋରିର ପ୍ରତିନିଧି ଭାଗ ନେଇଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କରୋନା ମହାମାରୀକୁ ପ୍ରତିହତ କରିବା ଦିଗରେ ଏହି ଟୀକା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକର ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ଏହି ଆଲୋଚନାରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଡ୍ ଟୀକାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ ସେହି କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କୁ କରୋନା ଟୀକାର ପ୍ରକ୍ରିୟାକରଣ ଏବଂ ତତ୍ସମ୍ପର୍କୀତ ବିଷୟଗୁଡ଼ିକ ଉପରେ ପରାମର୍ଶ ଦେବାକୁ କହିଛନ୍ତି ଟୀକାର ପ୍ରଭାବ ସମ୍ପର୍କରେ ସାଧାରଣ ଲୋକଙ୍କ ବୁଝିବା ଭଳି ସରଳ ଭାଷାରେ ସୂଚନା ପ୍ରସ୍ତୁତ କରିବାକୁ ପ୍ରଦାନମନ୍ତ୍ରୀ ସମ୍ପୂକ୍ତ କମ୍ପାନୀଗୁଡ଼ିକୁ କହିଚ୍ଛନ୍ତି ଏହାଛଡ଼ା ଏହି ଆଲୋଚନାରେ ଟୀକା ପରିବହନ ଏବଂ ସଂରକ୍ଷଣ ନେଇ ଆଲୋଚନା ହୋଇଛି ଗତକାଲି ହୋଇଥିବା ଭର୍ଚୁଆଲ୍ ବୈଠକରେ ଯେଉଁ ତିନୋଟି କମ୍ପାନୀର ପ୍ରତିନିଧି ଉପସ୍ଥିତ ଥିଲେ ସେହି କମ୍ପାନୀଗୁଡ଼ିକ ଦ୍ୱାରା ବିକଶିତ ହେଉଥିବା ଟୀକା ଏବେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ସ୍ତରରେ ରହିଛି ଏବଂ ଆସନ୍ତାବର୍ଷ ପ୍ରଥମ ଭାଗ ସୁଦ୍ଧା ଏହା ଉପଲହ୍ଧ ହେବା ନେଇ ଆକଳନ କରାଯାଉଛି ଏ ସମ୍ଭନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ଟୀକା ବିକାଶ ସହ ସମ୍ପୃକ୍ତ ସମସ୍ତ ବିଭାଗକୁ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇ ଦେବା ଲାଗି ପରାମର୍ଶ ଦେଇଛନ୍ତି ଯାହାଫଳରେ ଭାରତ ସମେତ ସାରା ବିଶ୍ୱପାଇଁ ଏହି ଟୀକାଗୁଡ଼ିକ ଫଳଦାୟୀ ହୋଇପାରିବ ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବେ ଦେଶର ତିନୋଟି ପ୍ରମୁଖ ସହରରେ ଅବସ୍ଥିତ ତିନୋଟି ଟୀକା ପ୍ରସ୍ତୁତକାରୀ କମ୍ପାନୀ ପରିଦର୍ଶନ କରି ଏହି ବିଷୟ ନିରିକ୍ଷଣ କରିଥିଲେ